ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ଆଜି କେନ୍ଦ୍ରମନ୍ତୀ ନୀତିନ ଗଡ଼କରୀ ଓଡ଼ିଶା ଆସିଛନ୍ତି

ଏନେଇ ମୁଖ୍ୟ ନିର୍ବାଚନ କମିଶନ୍ ସମସ୍ତ ଜିଲ୍ଲାପାଳଙ୍କୁ ସୂଚନା ଦେଇଛନ୍ତି

ଏଠାରେ ଇଭିଏମ୍ ଓ ଭିଭିପାଟ୍ରେ ତ୍ରଟି ଯୋଗୁଁ ନିର୍ବାଚନ ବନ୍ଦ୍ ହୋଇଥିଲା

ପ୍ଲାଇଂ ସ୍ୱାର୍ଡଙ୍କୁ ମାଡ ମାରିବା ଘଟଶାରେ ଗିରଫ ହୋଇଥିବାରୁ ତାଙ୍କର ଆଜି ଭୁବନେଶ୍ୱରରେ ଥିବା ସ୍ୱତନ୍ତ କୋର୍ଟରେ ଜାମିନ ଶ୍ରଣାଶି ହେବାର ଥିଲା